ଏନ୍ଆଇଏ ଆରେଷ୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ନାଗ୍ରୋଟା ସେନା ଶିବିର ଆକ୍ରମଣ ଘଟଣାରେ ସଂପୃକ୍ତ ଜଣେ ପଳାତକ ଅଭିଯୁକ୍ତକୁ ଗିରଫ କରିଛି ଏନ୍ଆଇଏ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଅଭିଯୁକ୍ତ ଜଣକର ନାମ ମହଞ୍ଜଦ ଅସ୍ରଫ୍ ଖାଶ୍ଚେ ସେ ଶ୍ରୀଲଙ୍କା ଦେଇ ସାଉଦି ଆରବ ପଳାଇଯିବାକୁ ଯୋଜନା କରୁଥିବା ବେଳେ ଏନ୍ଆଇଏର ଏକ ଦଳ ତାକୁ ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରର୍ ଗିରଫ କରିଛି ପାକିସ୍ତାନର ଜୈସ୍ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ତିନିଜଣ ଆତଙ୍କବାଦୀଙ୍କୁ ଭାରତକୁ ପ୍ରବେଶ ପାଇଁ ସାହାଯ୍ୟ କରିବା ସେମାନଙ୍କୁ ବିଭିନ୍ନ ସ୍ଥାନକୁ ନେବା ଏବଂ ଆଶ୍ରୟ ଦେବା ଅଭିଯୋଗରେ ଖାଣ୍ଡେ ମୁଖ୍ୟ ଅଭିଯୁକ୍ତ